କେତେକ କିଲ୍ଲାରେ ଇଷ୍ଟର୍ନେଟ୍ ସେବାକୁ ବନ୍ଦ୍ କରିଦିଆଯାଇଛି

ଇସିଆଇ ଦିଲ୍ଲୀ ପୋଲ୍ ରିଭ୍ୟୁ ନୂଆଦିଲ୍ଲୀର ନିର୍ବାଚନ କମିଶନ୍ ମୁଖ୍ୟାଳୟରେ ଗତକାଲି ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଅରୋରା ଅନ୍ୟ ଦୁଇ ଜଣ ନିର୍ବାଚନ କମିଶନର୍ ଅଶୋକ ଲାଭସା ଏବଂ ସୁଶିଲ୍ ଚନ୍ଦ୍ରାଙ୍କ ସହ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ସମୀକ୍ଷା ବୈଠକରେ ମୁଖ୍ୟ ନିର୍ବାଚନ କମିଶନର୍ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ତ୍ରଟିହୀନ ନିର୍ବାଚନ ନେଇ ନିର୍ବାଚନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି କମିଶନ୍ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଡିସିପିମାନଙ୍କୁ ହିଂସାର ଆଶଙ୍କା ଥିବା ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେହିସବୁ ଅଞ୍ଚଳ ଉପରେ ସତର୍କ ଦୃଷ୍ଟି ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ପୁଲିସ୍ ଆକ୍କନ୍ ଉତ୍ତର ପ୍ରଦେଶରେ ଆଜି ଶୁକ୍ରବାର ପ୍ରାର୍ଥନା ସଭାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପୁଲିସ୍ ଶାନ୍ତି କମିଟି ସହ ବୈଠକ ଆୟୋଜନ କରି ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସଚେତନତା ଅଭିଯାନ ଚଳାଇଛି ନିରାପତ୍ତା ଦୂଷ୍ଟିରୁ ଗତ ରାତିରୁ ଆଲିଗଡ଼ ଆଗ୍ରା ମଥୁରା ଏବଂ ବୁଲନ୍ଦସର ସମେତ ଅନେକ କିଲ୍ଲାରେ ଇଷ୍ଟରନେଟ୍ ସେବା ବନ୍ଦ୍ କରିଦିଆଯାଇଛି

ବାଂଲାଦେଶ ସିଏଏ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘ୍ର ସମ୍ପ୍ରଦାୟର କେତେକ ବ୍ୟକ୍ତି ଓ ସଙ୍ଗଠନ ସଂଶୋଧୃତ ନାଗରିକତା ଆଇନକ୍ର ମାନବତାବାଦୀ ଭାବେ ବର୍ଷ୍ଣନା କରିଛନ୍ତି ଏହି ଗୋଷୀ ପକ୍ଷର୍ କୃହାଯାଇଛି ବାଂଲାଦେଶ ପାକିସ୍ତାନ ଓ ଆଫଗାନିସ୍ତାନର୍ ଭାରତକ୍ର ପଳାୟନ କରି ନିଜ ନିଜର ଅଧିକାର ହାସଲ କରିପାରୁ ନ ଥିବା ଲକ୍ଷ ଲକ୍ଷ ଅଶମୁସଲ୍ମାନ ମାନଙ୍କ ଆଶା ଆକାଂକ୍ଷାକୁ ଏହି ଆଇନ ମାଧ୍ୟମରେ ଭାରତ ଆଂଶିକ ଭାବେ ପ୍ରରଣ କରିବାରେ ସଫଳ ହୋଇଛି

ସେମାନେ ସମସ୍ତେ ଭାରତର ପାର୍ଲାମେଙ୍କଦ୍ୱାରା ଅନୁମୋଦିତ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି

କାର୍ଗିଲ୍ରେ ଆଇନ ଶ୍ଚଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକ୍ ବନ୍ଦ୍ କରି ଦିଆଯାଇଥିଲା

ଏହି ଅବସରରେ ଆୟୋଜିତ ସମାରୋହରେ ବିଭିନ୍ନ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ପୂର୍ବତନ ବାୟୁସେନା ଅଧିକାରୀ ଏବଂ ବର୍ତ୍ତମାନ ସେବାରତ ଅଧିକାରୀମାନେ ଯୋଗ ଦେଇଛନ୍ତି ଦକ୍ଷିଣ ପଣ୍ଟିମ ଏୟାର କମାଣ୍ଡ୍ ର କମାଣ୍ଡିଂ ଇନ୍ ଚିପ୍ ଏୟାର ମାର୍ଶାଲ୍ ଏସ୍କେ ଘୋଟିଆ ଏହି ସେବାନିବୃତ୍ତି ଉହବରେ ଅଧ୍ୟକ୍ଷତା କରିଛନ୍ତି ଯୋଧପୁରସ୍ଥିତ ବାୟୁସେନାର ବିମାନଘାଟିରେ ବିମାନଗୁଡ଼ିକୁ ଜଳ ଫୁଆର୍ର ଅଭିବାଦନ ଜ୍ଞାପନ କରାଯାଇଛି

ଐତିହାସିକ କାର୍ଗିଲ୍ ଯୁଦ୍ଧ ସମୟରେ ଏହି ବିମାନ ନିଜ ବକ୍ଷରେ ରକେଟ୍ ଓ ବୋମାକୁ ବହନ କରି ସଫଳତାର ସହ ଶତ୍ର ଇଲାକାରେ କ୍ଷେପଣ କରିବାର ଗୌରବ ଅର୍ଜନ କରିଥିଲା ଅପରେସନ୍ ପରାକ୍ରମରେ ମଧ୍ୟ ଏହି ବିମାନ ସକ୍ରିୟଭାବେ ସାମିଲ୍ ହୋଇଥିଲା

ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ଅଭିଯାନରେ ମଧ୍ୟ ଏହି ଉନ୍ନୀତ ବିମାନକୁ ସାମିଲ୍ କରାଯାଇଥିଲା

ଜନ୍ମୁ କାଶ୍ମୀର ଓ ଲଦାଖ୍ କେନ୍ଦ୍ରଶାସିତ ଅଞ୍ଚଳର କାର୍ଗିଲ୍ ଜିଲ୍ଲା ଦ୍ରାସ ଅଞ୍ଚଳରେ ଅତ୍ୟଧିକ ଶୀତ ହେଉଛି

ଜେକେ ଡିଜିପି ଜନ୍ମୁ କାଶ୍ମୀର ପୁଲିସ୍ ଡିଜି ଦିଲ୍ବାଗ୍ ସିଂ କହିଛନ୍ତି ସେହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା ପୁଲିସ୍ ଓ ସମସ୍ତ ସୁରକ୍ଷା ବଳର ଏକମାତ୍ର ଲକ୍ଷ୍ୟ ସେ କହିଛନ୍ତି ଏହି ଆକାଂକ୍ଷିତ ଲକ୍ଷ୍ୟ ହାସଲ କରିବାପାଇଁ ନିରବଚ୍ଛିନ୍ନ ସହଯୋଗ ଓ ସାମୃହିକ ପ୍ରୟାସର ଆବଶ୍ୟକତା ରହିଛି ପୁଲିସ୍ ସିଆର୍ପିଏଫ୍ ଏସ୍ଏସ୍ବି ଓ ଆଇଟିବିପିର ଅଧିକାରୀ ଏବଂ ଯବାନମାନଙ୍କ ସହ କଥାବାର୍ତ୍ତାବେଳେ ଡିକି କହିଛନ୍ତି କନସାଧାରଣଙ୍କପାଇଁ ଆବଶ୍ୟକ ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ସକାଶେ ଜନ୍ମୁ କାଶ୍ମୀର ପୁଲିସ୍ ଓ ଅନ୍ୟାନ୍ୟ ସୁରକ୍ଷା ବଳ ଅଧିକ ଏକାଗ୍ରତା ଓ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରିବା ଉଚିତ ସେ କହିଛନ୍ତି ଜମ୍ମୁ କାଶ୍ମୀର ପୁଲିସ୍ର ଅନ୍ୟାନ୍ୟ ସୁରକ୍ଷା ବଳ ସହିତ ସୁନ୍ଦର ସମନ୍ୱୟ ରହିଛି ଏବଂ ଏହି ସମନ୍ୱୟ ସୁଫଳ ଆଣିବାରେ ସହାୟକ ହୋଇପାରୁଛି

କୋର୍ଟ କହିଛନ୍ତି ଏହାର ଖିଲାପ ହେଲେ ଜନ୍ମୁ କାଶ୍ମୀର ଗୃହ ସଚିବଙ୍କୁ ସମନ ଜାରି କରାଯିବ

ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା ବିଭାଗର ଅର୍ଥ କମିଶନର୍ ଅଟଳ ଡୁଲୁ କମ୍ମୁଠାରେ ଏହି ସୂଚନା ଦେଇଛନ୍ତି

ଇଣ୍ଡିଆ ଚୀନ ମିଲିଟାରୀ ରିଲେସନ୍ସ୍ ଚୀନ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ପ୍ରୟାସ ଯୋଗୁଁ ଭାରତ ଓ ଚୀନ୍ ସାମରିକ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେଉଛି

ଆସନ୍ତା ଶନିବାର ଦିନ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ